ଏହା ଦ୍ୱାରା ଲକ୍ଡାଉନ ଓ ସଟ୍ଡାଉନ୍ ସମୟରେ ଠିକ୍ ଭାବେ ଖାତା ଦେଖା ହୋଇପାରିବ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତୀ ସମୀର ରଂକନ ଦାସ କହିଛନ୍ତି

ଏହା ପରେ ପରେ ବାଶିଜ୍ୟ କଳା ଓ ଧନ୍ଦାମଳକ ପାଠ୍ୟକ୍ରମର ଫଳ ପ୍ରକାଶ କରାଯିବ

ମାଓବାଦୀମାନେ ପ୍ରଥମେ ଏସ୍ଓକି ଓ ଡିଭିଏଫ୍ ଉପରକୁ ଗୁଳି ଚଳାଇବା ପରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚଳାଇଥିଲେ

ଗତକାଲି ଭୁବନେଶ୍ୱରସ୍ଥିତ ପୁଲିସ୍ ସେବା ଭବନରେ ଏକ ଭରୂଆଲ୍ ସାମ୍ଘାଦିକ ସଶ୍ନିଳନୀରେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏହି ସୂଚନା ଦେଇଛନ୍ତି